ଉତ୍ତର ଭାରତରେ ଶୀତ ଲହରୀ କାରି ରହିଛି

ପିଏମ୍ ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସ୍ୱର୍ଯ୍ୟଙ୍କ ବିଷୟରେ ଅଧିକ ବୈଜ୍ଞାନିକ ତଥ୍ୟ ହାସଲ କରିବାପାଇଁ ଇସ୍ରୋ 'ଆଦିତ୍ୟ' ଉପଗ୍ରହକୁ ପ୍ରେରଣ କରିବାକୁ ଯୋଜନା କରୁଛି ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ ସମୟରେ ଶ୍ରୀ ମୋଦି କହିଛନ୍ତି ଭାରତ କ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ବେଶ୍ ଆଗରେ ରହିଛି ଆଉ ଇସ୍ରୋ ଏ କ୍ଷେତ୍ରରେ ନୃତନ ପଦକ୍ଷେପ ନେବାକୁ ଯାଉଛି ତେଣୁ ଦେଶର ନାଗରିକମାନେ ଭାରତର ପ୍ରାଚୀନ ଜ୍ୟୋତିର୍ବିଜ୍ଞାନ ଓ ଆଧୁନିକ ସଫଳତା ବିଷୟରେ ଜାଣିବା ଉଚିତ ସେ କହିଛନ୍ତି ଦେଶର ଯୁବ ବୈଜ୍ଞାନିକମାନେ ବିଜ୍ଞାନ ସମ୍ପର୍କିତ ଇତିହାସ ବିଷୟରେ ଥିବା ନିଜର ଆକାଂକ୍ଷାକୁ ପ୍ରରଣ କରିବା ସହ ଭବିଷ୍ୟତର କ୍ୟୋତିର୍ବିଜ୍ଞାନପାଇଁ ଅନେକ ସମାଧାନର ପଥ ଖୋଜିବା ଉଚିତ ଗ୍ରାମାଞ୍ଚଳରେ ଶିବିର ଓ ବଣଭୋଜି ସମୟରେ ଆକାଶରେ ତାରାମାନଙ୍କୁ ଖୋଳିବାକୁ ଏକ ଅଭ୍ୟାସରେ ପରିଣତ କରିବାପାଇଁ ସେ ଶ୍ରୋତାମାନଙ୍କୁ ଅନୁରୋଧ କରିଛନ୍ତି ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଜ୍ୟୋତିର୍ବିଜ୍ଞାନ କ୍ଲବ୍ ପ୍ରତିଷ୍ଠା କରିବାପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି ଆର୍ବିଆଇ ସିଆର୍ଏ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ନିମ୍ନ ସୂଚକାଙ୍କରେ ଥିବା କମ୍ପାନୀମାନଙ୍କୁ କ୍ରୟ ରେଟିଂ ପାଇଁ ଅନୁମତି ଦେଇଥିବାରୁ କ୍ରେଡିଟ୍ ରେଟିଂ ସଂସ୍ଥାଗୁଡ଼ିକୁ ସମାଲୋଚନା କରିଛି

କାରଣ ଯେତେବେଳେ ସେମାନେ ଏନ୍ସିଡି ଏବଂ ଆଇଏଲ୍ ଆଣ୍ଡ ଏଫ୍ଏସ୍ର ରେଟିଂ କରିଥିଲେ କର୍ତ୍ତବ୍ୟରେ ଅବହେଳା କରି ନିବେଶକମାନଙ୍କ ପାଇଁ ନିର୍ଦ୍ଧାରିତ ସମୟରେ ରେଟିଂ ପ୍ରସ୍ତୁତ କରି ନ ଥିଲେ

ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସିଏଏ ହେଉଛି ଆଶ୍ରୟ ନେଇଥିବା ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରିବା କିନ୍ତୁ ଏହାଦ୍ୱାରା କାହାର ନାଗରିକତା ଛଡ଼ାଇ ନିଆଯିବ ନାହିଁ ଅନ୍ୟ ଏକ ଟ୍ୱିଟ୍ରେ ପ୍ରଧାନମନ୍ତ୍ରୀ ସିଏଏ ସମ୍ପର୍କରେ ବିଭିନ୍ନ ବିଷୟରେ ବୁଝାଉଥିବା ସଦ୍ଗୁରୁଙ୍କର ଏକ ଭିଡ଼ିଓ କାରି କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଭିଡିଓ ଆମର ସଂସ୍କୃତି ଓ ଭ୍ରାତୃଭାବର ଐତିହାସିକ ଦିଗକୁ ଦର୍ଶାଉଛି ବୋଲି କହିଛନ୍ତି ଭୁଲ୍ ଏବଂ ବିଭ୍ରାନ୍ତିକର ଗୋଷ୍ଠୀର ନ୍ୟସ୍ୱାର୍ଥକୁ ପ୍ରତିହତ କରିବାପାଇଁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି ୟୁଏସ୍ ସିଏଏ ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟମାନେ ନ୍ୟୁୟର୍କର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ନାଗରିକତା ସଂଶୋଧନ ଆଇନକ୍ ସମର୍ଥନ ଜଣାଇଛନ୍ତି ଏହାକ୍ ଭାରତ ସରକାରଙ୍କର ଏକ ଐତିହାସିକ ପଦକ୍ଷେପ ବୋଲି ସେମାନେ ବର୍ଷ୍ଣନା କରିଛନ୍ତି ଗତକାଲି ଭାରତୀୟ ବଂଶୋଭବ ଆମେରିକୀୟମାନେ ଟାଇମ୍ବ ସ୍କୋୟାର୍ଠାରେ ଏକତ୍ରିତ ହୋଇ ପ୍ଲାକାର୍ଡ଼ ପ୍ରଦର୍ଶନ କରିବା ସହ ସିଏଏ ଏବଂ ନରେନ୍ଦ୍ର ମୋଦି ସରକାରଙ୍କ ସମର୍ଥନରେ ସ୍କ୍ଲୋଗାନମାନ ଦେଇଥିଲେ ଦରିଆପାରି ବିଜେପି ୟୁଏସ୍ଏ ବନ୍ଧୁତ୍ୱ ସଙ୍ଗଠନର ସଭାପତି କ୍ରିଷ୍ଣା ରେଡ୍ରୀ ଆନୁଗୁଲା ଏବଂ ସଙ୍ଗଠନର ଅନ୍ୟାନ୍ୟ ସଦସ୍ୟ ଏହି ର୍ୟାଲିରେ ଯୋଗ ଦେଇଥିଲେ ଜେକେ ସିକ୍ୟୁରିଟି ସିଚ୍ଚ ଏସନ୍ ସେନାବାହିନୀର ଉତ୍ତରାଞ୍ଚଳ କମାଣ୍ଡର୍ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ରଣବୀର ସିଂହ କାଶ୍କୀର ଉପତ୍ୟକାର ନିରାପତ୍ତା ପରିସ୍ଥିତି ସମ୍ପର୍କରେ ଗତକାଲି ସମୀକ୍ଷା କରିଛନ୍ତି ଚିନାର ସେନାବାହିନୀର କମାଣ୍ଡର ଲେଫୁନାଣ୍ଟ ଜେନେରାଲ କେଜେଏସ୍ ଧିଲନ୍ଙ୍କ ସହ ସେନା କମାଣ୍ଡର ବାରମୁଲ୍ଲା ଜିଲ୍ଲାର ଆଗୁଆ ଘାଟୀ ପରିଦର୍ଶନ କରିଛନ୍ତି ସେଠାରେ ସେ ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ କମାଣ୍ଡରମାନଙ୍କଠାରୁ ପଚାରି ବୁଝିଥିଲେ ଏହି ଗସ୍ତ କାଳରେ ସେନା କମାଣ୍ଡର ଅନୁପ୍ରବେଶକୁ ପ୍ରତିହତ କରିବା ଲାଗି ନିଆଯାଇଥିବା ପଦକ୍ଷେପ ସହିତ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ ହୋଇଥିଲେ ଉପତ୍ୟକାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ସେନାବାହିନୀର ନିଃସ୍ୱାର୍ଥପର ସେବା ଓ ନିରନ୍ତର ପଦକ୍ଷେପକୁ ଲେଫ୍ଟନାଣ୍ଟ ଜେନେରାଲ୍ ଶ୍ରୀ ସିଂହ ଭୟସୀ ପ୍ରଶଂସା କରିଥିଲେ

ଏହି ସଭାରେ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି କହିଛନ୍ତି ଶ୍ରୀନାରାୟଣ ଗୁରୁ ଜଣେ ଦୂରଦ୍ରଷ୍ଟା ମାନବବାଦୀ ସନ୍ଥ ଥିଲେ ତାଙ୍କ ବାଶୀ ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ମଧ୍ୟ ଯୁଗୋପଯୋଗୀ ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଗୁରୁଜୀଙ୍କ ବାଣୀକୁ ଅନୁସରଣ କରିବାପାଇଁ ସେ ପରାମର୍ଶ ଦେଇଛନ୍ତି

ଲେଫ୍ଟନାଣ୍ଟ ଗଭର୍ଷର୍ ଆଡ୍ମିରାଲ୍ ଡିକେ ଯୋଶି ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଶ ମନ୍ତ୍ରୀ ଅଶ୍ୱିନୀ କୁମାର ଚୁବେ ପୋର୍ଟ ବ୍ଲୋୟାର୍ର ଫ୍ଲାଗ୍ ପଏଣ୍ଟଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ

କେରି ସେକ୍ଟର ନିୟନ୍ତ୍ରଣ ରେଖା ନିକଯରେ ସେନା ପକ୍ଷରୁ ଆଇଇଡି ଚିହ୍ନଟ କରାଯାଇ ବୋମା ନିଷ୍କ୍ରିୟକାରୀ ଦଳଙ୍କୁ ଘଟଣାସ୍ଥଳକୁ ଡକାଯାଇଥିଲା ସୁରକ୍ଷିତ ଭାବେ ଆଇଇଡିକୁ ନିଷ୍କ୍ରୟି କରାଯାଇଥିଲା

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାମରେ ନାମିତ ଅଟଳ ପାର୍କରେ ଏହି ମୂର୍ତ୍ତିକୁ ସ୍ଥାପନ କରାଯାଇଛି

ପ୍ରଚଣ୍ଡ ଶୀତ ଯୋଗୁଁ ହରିୟାଣା ସରକାର ସମସ୍ତ ସ୍କୁଲ୍କୁ ଦୁଇଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ଘନ କୁହୁଡ଼ି ଯୋଗୁଁ ରେଳ ଯାନବାହନ ଏବଂ ବିମାନ ଉଡ଼ାଶ ବାଧାପ୍ରାପ୍ତ ହୋଇଛି ଦିଲ୍ଲୀରେ ଆଜି ସକାଳେ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହିଛି

ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି

ଭାରତୀୟ ସମୟ ଦିନ ସାଢ଼େ ଗୋଟାଏରେ ଏହି ମ୍ୟାଚ୍ ଆରମ୍ଭ ହେବ